ଆନ୍ଧପ୍ରଦେଶର ସତ୍ୟପାଠ ଉପରେ ଜବାବ ଦାଖଲ ପାଇଁ ଓଡ଼ିଶାକୁ ସମୟ ମିଳିଥିବା ଜଣାପଡିଛି

ଏଥିପାଇଁ ଅଦାଲତ ଅବମାନନା ମାମଲାର ତୁରନ୍ତ ଶୁଶାଶି କରିବାକୁ ଅନୁରୋଧ କରାଯାଇଥିଲା

ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ନିକ ଆସନରେ ଠିଆ ହୋଇଥିବାବେଳେ ବିଜେପିର ସମସ୍ତ ସଦସ୍ୟମାନେ ଗୃହର ମଧ୍ଧଭାଗକୁ ଆସି ବିଭିନ୍ତ ସ୍କୋଗାନ ଦେଇ ହଟ୍ଟଗୋଳ ସୃଷି କରିଥିଲେ

ଫଳରେ ଆକି ଗୃହରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇପାରିନଥିଲା

କରୋନା ଓଡ଼ିଶା ରାଜ୍ୟରେ କରୋନା ସଂକ୍ରମଶ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି

ସେହିପରି ଭାରତରେ ପ୍ରସ୍ତତ ଟିକା ସୁରକ୍ଷିତ ଓ ନିରାପଦ

ସେଠାରେ ନୀତି ସମ୍ମନ୍ନ ହେବାପରେ ଶ୍ରୀଜୀଉମାନେ ବାହୁଡା ଯାତ୍ରା କରିଥିଲେ

କେନ୍ ସାହିତ୍ୟ ଏକାଡେମୀ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଗତକାଲି ଭୁବନେଶ୍ୱରସ୍ଥିତ ରାକ୍ୟ ସଂଗ୍ରହାଳୟ ପରିସରରେ ପୁସ୍ତକ ବିକ୍ରୟ କେନ୍ଦ୍ ଉଦ୍ଘାଟିତ ହୋଇଛି

ପ୍ରତିଯୋଗିତାରେ ଯୋଗ୍ୟ ବିବେଚିତ ଆଥ୍ଲେଟ୍ ମାନେ ଜାତୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଅଂଶଗ୍ରହଶ କରିବାର ସୁଯୋଗ ପାଇବେ ବୋଲି ଆସୋସିଏସନର ସଂପାଦକ ଆଶୀର୍ବାଦ ବେହେରା କହିଛନ୍ତି ପାଣିପାଗ ରାଜ୍ୟରେ ପାଗ ଶୁଖ୍ଲା ରହିଛି ତେବେ କେତେକ ସ୍ଥାନରେ ସାମାନ୍ୟରୁ ମଧ୍ଧମ ଧରଣର ବର୍ଷା ହୋଇଯାଇଛି